ଏହା ପରେ ଜିଲ୍ଲା ମ୍ଖ୍ୟ ଚିକିହାଳୟକୁ ବିଶୋଧନ କରାଯାଇଛି

କଟକ ଓ ଭୁବନେଶ୍ୱରରେ ନ୍ଆ ଡିସିପିଙ୍କ ନିଯୁକ୍ତି ସହ କେତେକ ଜିଲ୍ଲାର ଏସପିଙ୍କୁ ଅଦଳବଦଳ କରାଯାଇଛି

ସତ୍ୟଜିତ୍ ମହାନ୍ତିଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ମହାନିର୍ଦ୍ଦେଶକଭାବେ ଦାୟିତ୍ ଦିଆଯାଇଛି

ମହାନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ସେହିପରି ପ୍ରବୀଣ କୁମାରଙ୍କୁ ଆଇନ ଶୃଙ୍ଖଳା ବିଭାଗର ଆଇଜି ଅନୁପ କୁମାର ସାହୁଙ୍ଙୁ ଗୁଇନ୍ଦା ବିଭାଗର ଡିଆଇଜି ଏବଂ ଡକୁର ସାର୍ଥକ ଷଡଙଗୀଙ୍କୁ କ୍ରାଇମବ୍ରାଞ୍ ଏସପିଭାବେ ଅବସ୍ରାପିତ କରାଯାଇଛି

ଏହି ଅବସରରେ ଆଦିବାସୀ କଲ୍ୟାଣ ମନ୍ତୀ ଜଗନ୍ଦାଥ ସାରକା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷା ସ୍ୱଧୀର କୁମାର ଦାସ ଜିଲ୍ଲାପାଳଙ୍କ ସମେତ ବରିଷ୍ ଅଧ୍କାରୀ ଉପସ୍ଥିତ ଥିଳେ